ବାକି ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି

ନିର୍ବାଚନ କମିଶନଙ୍କ ମତଦାତାମାନଙ୍କ ଅଂଶଗ୍ରହଣ ଆପ୍ ଅନୁଯାୟୀ ପଶ୍ଚିମବଙ୍ଗରେ ଶତକଡ଼ା ଅଣାଅଶି ଦଶମିକ ଶ୍ରନସାତ୍ ଭାଗ ପଡ଼ିଥିଲାବେଳେ ମଧ୍ୟପ୍ରଦେଶରେ ଶକତଡ଼ା ଅଠଷଠି ଦଶମିକ ନଅ ଆଠ ଭାଗ ଝାଡ଼ଖଣ୍ଡରେ ଶତକଡ଼ା ପଞ୍ଚଷଠି ଦଶମିକ ଏକ ଦୁଇ ଭାଗ ରାଜସ୍ଥାନରେ ତେଷଠି ଦଶମିକ ସାତ ତିନି ଭାଗ ଉତ୍ତରପ୍ରଦେଶରେ ସତାବନ ଦଶମିକ ନଅ ତିନି ଭାଗ ଏବଂ ବିହାରରେ ସତାବନ ଦଶମିକ ସାତ ଛଅ ଭାଗ ମତଦାନ ହୋଇଛି ଜାମ୍ମୁ କାଶ୍ମୀରରେ ସବୁଠାରୁ କମ୍ ଶତକଡ଼ା ଉଣେଇଶ ଦଶମିକ ପାଞ୍ଚ ପାଞ୍ଚ ଭାଗ ମତଦାନ ହୋଇଥିବା ରେକର୍ଡ କରାଯାଇଛି ଉପନିର୍ବାଚନ କମିଶନର ସନ୍ଦୀପ ସାକ୍ସେନା ଗତକାଲି ନ୍ତଆଦିଲ୍ବୀରେ ସାମ୍ବାଦିକମାନଙ୍କୁ କହିଛନ୍ତି କାଁଭାଁ କେତେକ ଘଟଣାକୁ ଛାଡ଼ିଦେଲେ ପଞ୍ଚମ ପର୍ଯ୍ୟାୟ ଭୋଟ୍ଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ବହୁସଂଖ୍ୟକ ଭୋଟ୍ଦାତା ମତଦାନ କରିଥିବା ସେ କହିଛନ୍ତି

ଇତିମଧ୍ୟରେ ଅବଶିଷ୍ଟ ଦୁଇପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ପ୍ରଚାର କାର୍ଯ୍ୟ ତୃରାନ୍ୱିତ ହୋଇଛି ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ଦେଶସାରା ପ୍ରଚାର ଅଭିଯାନ ଚଳାଇଛନ୍ତି ଇସି ପିଏମ୍ ଆଦର୍ଶ ଆଚରଣ ବିଧି ଓ ନିର୍ବାଚନ ଆଇନ ଲଂଘନ କରିଥିବା ଦୁଇଟି ଅଭିଯୋଗ ମାମଲାରେ ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି

ଗତକାଲି ସୁଦ୍ଧା ଆଦର୍ଶ ଆଚରଣ ବିଧି ଲଂଘନ ସଂକ୍ରାନ୍ତୀୟ ବକେୟା ମାମଲା ଗୁଡ଼ିକ ଉପରେ ନିଷ୍ପଭି ନେବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ପରାମର୍ଶ ଦେଇଥିଲେ

କିନ୍ତୁ କୌଣସି ମାମଲାରେ ଏପର୍ଯ୍ୟନ୍ତ ନିଷ୍ପଭି ନିଆଯାଇ ନାହିଁ ଡିଲି ସିଇଓ କେଜରିଓ୍ବାଲ ଦିଲ୍ଲୀ ବିଜେପି ଶାଖା ସଭାପତି ମନୋଜ ତିୱାରୀଙ୍କ ବିରୁଦ୍ଧରେ ଆପଭିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ଆମ୍ ଆଦ୍ମୀ ପାର୍ଟି ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଆଜି ସୁଦ୍ଧା ଜବାବ ଦେବାକୁ ଶ୍ରୀ କେଜରିଓ୍ବାଲଙ୍କୁ କୁହାଯାଇଛି ମହା ପୋଲ୍ କୋଡ୍ ମହାରାଷ୍ଟ୍ରରେ ମରୁଡ଼ି ରିଲିଫ୍ କାର୍ଯ୍ୟ ପାଇଁ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ନିମନ୍ତେ ଆଦର୍ଶ ଆଚରଣ ବିଧିରେ କୋହଳ କରିଛନ୍ତି

ସର୍ବସାଧାରଣଙ୍କ ସ୍ୱାର୍ଥ ଦୂଷ୍ଟିରୁ ଆଦର୍ଶ ଆଚରଣ ବିଧି କୋହଳ କରିବା ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି

ଏସ୍ସି ରାଫେଲ ରାଫେଲ ଲଢ଼ୁଆ ବିମାନ କ୍ରୟ ସଂକ୍ରାନ୍ତରେ ସୁପ୍ରମିକୋର୍ଟଙ୍କ ରାୟର ପୁନର୍ବଚାର ପାଇଁ ଆଗତ ଆବେଦନ ଉପରେ ଶୁକ୍ରବାର ଦିନ ଶୁଣାଣି ହେବ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଉପରେ ମଧ୍ୟ ସେହିଦିନ ଏକାସାଙ୍ଗରେ ଶୁଣାଣି କରାଯିବ

ସୁପ୍ରିମକୋର୍ଟଙ୍କ ଏହି ରାୟକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁଲ୍ ଭାବେ ପ୍ରତିପାଦନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ

ଭାରତୀୟ ନାବିକମାନଙ୍କୁ ମୁକ୍ତ କରିବା ସଂକ୍ରାନ୍ତରେ ନାଇଜେରିଆ ସରକାରଙ୍କ ସହ କଥାବାର୍ତ୍ତା କରିବା ପାଇଁ ସେ ଭାରତୀୟ ରାଷ୍ଟ୍ରଦୂତ ଅଭୟ ଠାକୁରଙ୍କୁ ପରାମର୍ଶ ଦେଇଛନ୍ତି ଏସ୍ସି କାର୍ତ୍ତି କଂଗ୍ରେସ ନେତା ପିଚିଦାୟରମ୍ଙ୍କ ପୁଅ କାର୍ତ୍ତି ଚିଦାୟରମ୍ଙ୍କୁ ଚଳିତ ମାସରେ ଆମେରିକା ଜର୍ମାନୀ ଓ ସ୍କେନ୍କୁ ଯାତ୍ରାକରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ପ୍ରବର୍ଭନ ନିର୍ଦ୍ଦେଶାଳୟ ଓ ସିବିଆଇ ଦ୍ୱାରା ତାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲାଗୁଡ଼ିକର ତଦନ୍ତ କରୁଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଶ୍ତପୀଠ କହିଛନ୍ତି ପୂର୍ବରୁ ଲାଗୁ ସର୍ତ୍ତଗୁଡ଼ିକୁ ପାଳନ କଲେ ତାଙ୍କୁ ବିଦେଶ ଯିବାରେ କୌଣସି ଅସୁବିଧା ନାହିଁ

ସ୍ୱଦେଶକୁ ଫେରି ତଦନ୍ତରେ ସହଯୋଗ ସକାଶେ ଏକ ଲିଖିତ ରାଜିନାମା ଦେବା ପାଇଁ ମଧ୍ୟ କୁହାଯାଇଥିଲା ସାଇକ୍ଲୋନ୍ ଓଡ଼ିଶା ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଖୋର୍ଦ୍ଧା ଜଗତସିଂହପୁର ଓ ଯାଜପୁର ଜିଲ୍ଲା ସମେତ ଅନ୍ୟ ଅଞ୍ଚଳଗୁଡ଼ିକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରସୋର ଚାଲିଛି ରାଜ୍ୟ ଶକ୍ତି ସଚିବ ହେମନ୍ତ ଶର୍ମା କହିଚ୍ଚନ୍ତି ତିନୋଟି କ୍ଷତିଗ୍ରସ୍ତ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ପୁନଃ ସ୍ଥାପନ କରାଯାଇଛି ଭୁବନେଶ୍ୱରରେ ଆଜି ସନ୍ଧ୍ୟାସୁଦ୍ଧା କେତେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପୁନଃ ସ୍ଥାପିତ ହେବ

ଇତିମଧ୍ୟରେ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଉ ଦୁଇମାସ ଘୁଞ୍ଚାଇ ଦିଆଯାଇଛି ବାତ୍ୟା ଫନି ଯୋଗୁଁ ପାଟକୁରା ବିଧାନସଭା ଭୋଟ୍ ଗ୍ହଣକୁ ସ୍ଥଗିତ ରଖାଯାଇଛି

ମାସେ ବ୍ୟାପି ମୁସଲମାନ ଭାଇଭଉଣୀମାନେ ଏହି ଉପବାସ ବ୍ରତ ପାଳନ କରନ୍ତି

ଇସ୍ଲାମିକ କ୍ୟାଲେଣ୍ଡରର ନବମ ମାସରେ ରମ୍ଜାନ ପଡ଼ିଥାଏ ମାସ ଶେଷଦିନ ଇଦୁଲ୍ ଫିତ୍ର ପାଳନ ହେବ କେରଳ ଓ ପଶ୍ଚିମ ଏସିଆରେ ଗତକାଲି ପ୍ରଥମ ଉପବାସ ପାଳନ କରାଯାଇଛି ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲମାନ ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରମ୍ଜାନ ମାସରେ ସଦ୍ଭାବନା ସୁଖଶାନ୍ତି ଓ ଭ୍ରାତୂଭାବ ପ୍ରସାର ହେଉ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି

ତାଙ୍କର ଆଦର୍ଶ ସମାଜରେ ସଦ୍ଭାବନା ଓ ନ୍ୟାୟ ସୃଷ୍ଟି କରିବ ଅକ୍ଷୟ ତୂତୀୟା ଆକି ସାରା ଦେଶରେ ଅକ୍ଷୟ ତୂତୀୟା ପାଳନ କରାଯାଉଛି ଏହି ପର୍ବ ମଣିଷମାନଙ୍କ ଭାଗ୍ୟରେ ପରିବର୍ଭନ କରିଥାଏ ଓ ସଫଳତା ଦେଇଥାଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି ଆଜି ଲୋକମାନେ ଦେବୀଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରନ୍ତି ଏବଂ ନୂଆ ବ୍ୟବସାୟ ଆରମ୍ଭ କରି ଭାଗ୍ୟ ଉଜ୍ଜୁଳ କରିବା ପାଇଁ ମନାସି ଥାଆନ୍ତି ଆଜି ଲୋକମାନେ ସୁନା କିଣିଲେ ସୌଭାଗ୍ୟ ଆସିବ ବୋଲି ବିଶ୍ୱାସ କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଷୟ ତୂତୀୟା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆଇପିଏଲ୍ ଚଳିତ ଆଇପିଏଲ୍ ସିଜିନ୍ର ପ୍ଲେ ଅଫ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି ଆଜି ଚେନ୍ନାଇଠାରେ ଖେଳାଯିବାକୁ ଥିବା କ୍ୱାଲିଫାୟର୍ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ମୁମ୍ୟାଇ ଇଞ୍ଜିଆନ୍ସ ପରସ୍କରକୁ ଭେଟିବେ

ଲିଗ୍ ମ୍ୟାଚ୍ରେ ମୁମ୍ୟାଇ ଟିମ୍ ଶ୍ରେଷ ସ୍ଥାନରେ ଥିଲାବେଳେ ଚେନ୍ନାଇ ଦ୍ୱିତୀୟ ଦିଲ୍ଲୀ ତୃତୀୟ ଏବଂ ହାଇଦ୍ରାବାଦ୍ ଚତୁର୍ଥ ସ୍ଥାନରେ ଅଛି ଆଜିର ବିଜେତା ଟିମ୍ ସିଧାସଳଖ ଫାଇନାଲ୍କୁ ଉନ୍ନୀତ ହେବ ଏବଂ ପରାଜିତ ଟିମ୍କୁ ଆଉ ଥରେ ଖେଳିବାପାଇଁ ସୁଯୋଗ ମିଳିବ ଆଜି ମ୍ୟାଚ୍ରେ ପରାଜିତ ଟିମ୍ ଆସନ୍ତାକାଲି ବିଶାଖାପଟ୍ଟନ୍ଠାରେ ଦିଲ୍ଲୀ ଓ ହାଇଦ୍ରାବାଦ୍ ମଧ୍ୟରେ ଅନୁଷ୍ଠିତ ହେବାକୁଥିବା ଏଲିମିନେଟର୍ ମ୍ୟାଚ୍ର ବିଜେତା ଦଳକୁ ଭେଟିବ ଏଲିମିନେଟର୍ ମ୍ୟାଚ୍ରେ ବିଜେତା ଓ ପ୍ରଥମ କ୍ୱାଲିଫାଇଙ୍ଗ୍ରେ ହାରିଥିବା ଟିମ୍ ଆସନ୍ତା ଶୁକ୍ରବାର ଦିନ ଦ୍ୱିତୀୟ କ୍ୱାଲିଫାଇଙ୍ଗ୍ ମ୍ୟାଚ୍ ଖେଳିବେ ଏହି ମ୍ୟାଚ୍ରେ ବିଜେତା ଟିମ୍ ଫାଇନାଲ୍କୁ ଯିବ ରବିବାର ଦିନ ହାଇଦ୍ରାବାଦାଠାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ